ମୁଖ୍ୟମନ୍ତୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି

ସିଙ୍ଙାପୁରର ପ୍ରସିଦ୍ଧ ଆଇଟିଇ ଏଜୁକେସନ୍ ସର୍ଭିସେସ୍ ଡାଞ୍ଚାରେ ଏହା ପ୍ରତିଷ୍ଠା ହେବ

ଏହାଦ୍ୱାରା ରାକ୍ୟରେ କ୍ରୀଡ଼ା ପ୍ରତିଭା ଚିହ୍ନଟ ଓ ବିକାଶ ହେବା ସହିତ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରୋସାହନ ଦିଆଯାଇ ପାରିବ

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହେବା ଦ୍ୱାରା ଦେଶରେ ଦେଶର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭକୁ ଶକ୍ତିଶାଳୀ କରିବା ଦିଗରେ ସହାୟତା ମିଳିବ

ପାପଡ଼ାହାଣ୍ଣି ବ୍ଲକ୍ କାର୍ଯ୍ୟାଳୟ ଠାରେ ବ୍ଲକ୍ର ଜନ ପ୍ରତିନିଧିଙ୍କ ସହ ସାକ୍ଷାତ କରି ମତ ବିନିମୟ କରିବେ

ରାକ୍ୟରେ କ୍ରୀଡ଼ାର ବିକାଶ ନେଇ ସେ ବେଶ୍ ଆଶାବାଦୀ

ଏହି ଉହବରେ କ୍ରୀଡ଼ାମନ୍ତୀ ଚନ୍ଦ୍ରସାରଥି ବେହେରାଙ୍କ ସମେତ ବିଭାଗୀୟ ସଚିବ ନିର୍ଦ୍ଦେଶକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ତିତ ଥିଲେ